କ୍ୟାମ୍ପେନିଂ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଚରମ ପର୍ଯ୍ୟାୟରେ ପହଞ୍ଚିଛି ଏହି ପର୍ଯ୍ୟାୟ ପାଇଁ ଆସନ୍ତାକାଲି ପ୍ରଚାର ଶେଷ ହେବ

ରାଜନୈତିକ ଦଳଗୁଡ଼ିକର ବଡ଼ ବଡ଼ ନେତାମାନେ ଭୋଟର୍ମାନଙ୍କୁ ଆକୃଷ୍ଟ କରିବାପାଇଁ ଶେଷ ଉଦ୍ୟମ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଣ୍ଢିମବଙ୍ଗର ମଥ୍ରରାପ୍ରରଠାରେ ଏକ ନିର୍ବାଚନ ସଭା କରିଛନ୍ତି ସେ କହିଛନ୍ତି ପଣ୍ଢିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଘଟୁଥିବା ହିଂସାକାଣ୍ଡ ପାଇଁ ଦାୟୀ ଟିଏମ୍ସି କର୍ମୀମାନେ ସମାଜ ସଂସ୍କାରକ ଚ ୍ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କର ପ୍ରତିମ୍ଭର୍ତ୍ତି ଭାଙ୍ଗିଛନ୍ତି ବୋଲି ସେ ଦୋଷାରୋପ କରିଛନ୍ତି ପୂର୍ବରୁ ସେ ଉତ୍ତର ପ୍ରଦେଶର ମିର୍ଚ୍ଚାପ୍ରର ଚନ୍ଦୌଲି ଓ ମଉଠାରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେଇଥିଲେ ସେ କହିଥିଲେ ଏନ୍ଡିଏ ସରକାର ସନ୍ତାସବାଦ ଓ ନକ୍କଲବାଦ ବିରୁଦ୍ଧରେ ନିର୍ଷାୟକ ଲଢ଼େଇ ଲଢ଼ିଛନ୍ତି ଓ ଏକ ଦୁର୍ନୀତିମୁକ୍ତ ସରକାର ଦେଇଛନ୍ତି ପୂର୍ବରୁ ଏସ୍ପି ବିଏସ୍ପି ଓ କଂଗ୍ରେସ ସରକାର ରାଜ୍ୟର ଚିନିକଳଗୁଡ଼ିକୁ ବନ୍ଦ୍ କରିଛନ୍ତି ଓ ଗାଲିଚା ଶିଳ୍ପକୁ ନଷ୍ଟ କରିଦେଇଛନ୍ତି ବୋଲି ସେ ଦୋଷାରୋପ କରିଥିଲେ ସେ କହିଥିଲେ ଏନ୍ଡିଏ ସରକାର ଗରିବ କୃଷକ ଓ ମହିଳାମାନଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରତିବଦ୍ଧ ତାଙ୍କ ସରକାର 'ସବ୍କା ସାଥ୍ ସବ୍କା ବିକାଶ' ନୀତି ଅନ୍ତସାରେ କାର୍ଯ୍ୟ କରିଥିବାର ସେ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ସନ୍ତାସବାଦ ଉପରେ ବିଜେପିର ନୀତି ଅତ୍ୟନ୍ତ ସ୍ୱଷ୍ଟ ଓ ଯବାନମାନଙ୍କ ସ୍ୱରକ୍ଷା ସହ ଏହା କେବେ ସାଲିସ୍ କରି ନାହିଁ ବିକେପି ସଭାପତି ଅମିତ୍ ଶାହା ଉତ୍ତର ପ୍ରଦେଶର ମହାରାଜଗଞ୍ଜଠାରେ ଏକ ର୍ୟାଲି କରିଛନ୍ତି ବିହାରର ପାଟନାଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି କହିଛନ୍ତି ତାଙ୍କ ପାର୍ଟି କ୍ଷମତାକୁ ଆସିଲେ କୃଷକମାନଙ୍କର ଋଣ ଛାଡ଼ କରିବ ଓ 'ନ୍ୟାୟ' ଯୋଜନା ଲାଗୁ କରିବ ସେ କହିଛନ୍ତି 'ନ୍ୟାୟ' ଯୋଜନା ଦେଶର ଅର୍ଥନୀତିକୁ ବିକାଶ ପଥରେ ଆଗେଇ ନେବ ଓ ଯୁବାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଶ୍ରୀ ଗାନ୍ଧି କହିଛନ୍ତି ବିମୁଦ୍ରୀକରଣ ଉଭୟ ଅର୍ଥନୀତି ଓ ବ୍ୟବସାୟର ଅପ୍ରରଣୀୟ କ୍ଷତି ଘଟାଇଛି ଉତ୍ତର ପ୍ରଦେଶର ମହାରାଜଗଞ୍ଜଠାରେ ନିର୍ବାଚନ ପ୍ରଚାର କରି ପାର୍ଟି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ବାଡ୍ରା କହିଛନ୍ତି ବିଜେପି ସରକାର ଏହାର ପୂର୍ବ ପ୍ରତିଶ୍ରତିଗୁଡ଼ିକ ପ୍ରରଣ କରି ନ ଥିବାରୁ ଏହାକୁ ପୁନର୍ବାର ବିଶ୍ୱାସ କରାଯାଇପାରିବ ନାହିଁ

ବିଜେପି ପ୍ରଜ୍ଞା ଠାକୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଜ୍ଞା ସିଂ ଠାକୁର ନାଥୁରାମ୍ ଗଡ଼ସେକ୍ ଦେଶପ୍ରେମୀ କହି ବିବାଦୀୟ ମନ୍ତବ୍ୟ ଦେଇଥିବାରୁ କ୍ଷମା ପ୍ରାର୍ଥନା କରିବାକୁ ପାର୍ଟି ତାଙ୍କୁ କହିଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ପାର୍ଟି ମୁଖପାତ୍ର କିଭିଏଲ୍ ନରସିଂହା ରାଓ ତାଙ୍କର ମନ୍ତବ୍ୟକୁ ନିନ୍ଦା କରି ବିଜେପି ତାଙ୍କ ସହ ଆଦୌ ଏକମତ ନୁହେଁ ବୋଲି କହିଛନ୍ତି ସେ କହିଛନ୍ତି ପ୍ରଜ୍ଞା ସିଂ ଠାକୁର କାହିଁକି ଏଭଳି ମନ୍ତବ୍ୟ ଦେଲେ ସେ ସଂକ୍ରାନ୍ତରେ ପାର୍ଟି ତାଙ୍କୁ ସ୍ୱଷ୍ଟୀକରଣ ମାଗିବ ପ୍ରଜ୍ଞା ସିଂ ଠାକୁର ଭୋପାଳ ଲୋକସଭା ଆସନରୁ ପ୍ରାର୍ଥୀ ଅଛନ୍ତି

କଂଗ୍ରେସ ପ୍ରଜ୍ଞା ସିଂ ଠାକୂର ଭୋପାଳରୁ ବିଜେପି ପ୍ରାର୍ଥୀ ପ୍ରଜ୍ଞା ସିଂ ଠାକୁର ନାଥୁରାମ୍ ଗଡ୍ସେକୁ ଜଣେ ପ୍ରକୃତ ଦେଶପ୍ରେମୀ ବର୍ଷନା କରିଥିବାରୁ ତାଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ କ୍ଷମା ପ୍ରାର୍ଥନା କରିବାକୁ କଂଗ୍ରେସ ଦାବି କରିଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ପାର୍ଟି ମୁଖପାତ୍ର ରଣଦୀପ୍ ସୂର୍ଜେଓ୍ୱାଲା କହିଛନ୍ତି ଏହା ଗାନ୍ଧିବାଦରେ ବିଶ୍ୱାସ କରୁଥିବା ଦେଶର କୋଟି କୋଟି ଲୋକଙ୍କପାଇଁ ଘୋର ଅପମାନ ସେ କହିଛନ୍ତି ଯେଉଁମାନେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ ସେମାନଙ୍କୁ ଗଡ୍ସେ ବିରୋଧ କରୁଥିଲେ ବିକେପି ଏଭଳି ଜଣେ ବ୍ୟକ୍ତିର ଗୁଣଗାନ କରିବା ଦୁର୍ଭାଗ୍ୟଜନକ ଘଟଣା ଛଡ଼ା ଆଉ କିଛି ନ୍ରହେଁ ବୋଲି ସେ କହିଛନ୍ତି ମମତା ଡବ୍ଲ୍ୟୁ ବି ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ନିର୍ବାଚନ ପ୍ରଚାର ସମୟ କମ୍ କରିବା ପାଇଁ ନିର୍ବାଚନ କମିଶନ୍ଙ୍କ ନିଷ୍ପଭିକୁ ଅନୈତିକ ତଥା ଅଣସାୟିଧାନିକ ବର୍ଷ୍ଣନା କରିଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ବିକେପି ପ୍ରରୋଚନାରେ କରାଯାଇଥିବା ନିର୍ବାଚନ କମିଶନ୍ ର ଏହି କାର୍ଯ୍ୟ ଗଣତନ୍ତ ପ୍ରତି ଏକ ଶକ୍ତ ଆଘାତ

ଗତ ମଙ୍ଗଳବାର ଦିନ ବିକେପି ସଭାପତି ଅମିତ୍ ଶାହାଙ୍କଦ୍ୱାରା କୋଲ୍କାତାରେ ଏକ ରୋଡ୍ ଶୋ' ସମୟରେ ହିଂସାକାଣ୍ଡ ଘଟିବାରୁ ନିର୍ବାଚନ କମିଶନ୍ ସେଠାରେ ପ୍ରଚାରର ସମୟରେ ଏଭଳି କାଟ୍ଛାଣ୍ଟ୍ କରିଛି

ନ୍ତଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ ବାର୍ତ୍ତାଳାପ ବେଳେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ନିର୍ବାଚନ କମିଶନ୍ ବିକେପି ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟ କରୁଛି ଓ ନିକର ସାୟିଧାନିକ କର୍ତ୍ତବ୍ୟଠାରୁ ଦୂରେଇ ଯାଇଛି ସେ କହିଛନ୍ତି ନିର୍ବାଚନ କମିଶନ୍ ର ନର୍ଦ୍ଦେଶରୁ ମଥୁରାପୁର ଓ ଦମ୍ଦମ୍ଠାରେ କେବଳ ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚନ ର୍ୟାଲି କରିବାକୁ ଦେବାପାଇଁ ଏହା ଉଦ୍ଦିଷ୍ଟ ବୋଲି ମନେହେଉଛି

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବ୍ଡେକର୍ ମୁକ୍ତାର ଆବାସ୍ ନକ୍ବି ଓ ବିଜୟ ଗୋୟଲ୍ଙ୍କୁ ନେଇ ବିକେପିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନ୍କୁ ଯାଇ ଏ ବିଷୟ ଉଠାଇଥିଲେ ନୂଆଦିଲ୍ଲୀରେ ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଜାବ୍ଡେକର କହିଛନ୍ତି ନିର୍ବାଚନ କମିଶନ ଅତ୍ୟନ୍ତ କଠୋର ପଦକ୍ଷେପ ଗ୍ରହଣ କରିବା ଉଚିତ ଯାହାଫଳରେ ପଣ୍ଟିମବଙ୍ଗରେ ଶାନ୍ତିପୂର୍ଣ୍ଣ ତଥା ଅବାଧ ଓ ନିରପେକ୍ଷ ଉପାୟରେ ନିର୍ବାଚନ ହୋଇପାରିବ ମାୟାବତୀ ଡବୁ ବି ବିଏସ୍ପି ମୁଖ୍ୟ ମାୟାବତୀ କହିଛନ୍ତି ବିଜେପି ସରକାର ତାଙ୍କର ବିଫଳତା ଉପରୁ ଅନ୍ୟତ୍ର ଦୃଷ୍ଟି ଆକର୍ଷଣ କରିବାପାଇଁ ରଚିଥିବା ଏକ ଷଡ଼ଯନ୍ତ୍ରର ଅଂଶସ୍ୱର୍ପ ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହଇରାଣ ହରକତ କରୁଛନ୍ତି ଲକ୍ଷ୍ମୌଠାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି କେବଳ କେନ୍ଦ୍ର ସରକାରଙ୍କ ଚାପର ବଶବର୍ତ୍ତୀ ହୋଇ ନିର୍ବାଚନ କମିଶନ ପଣ୍ଟିମବଙ୍ଗରେ ନିର୍ବାଚନ ପ୍ରଚାରରେ କାଟ୍ଛାଣ୍ଟ୍ କରିଛି କର୍ଣ୍ଣାଟକ ବାଇ ଇଲେକ୍ସନ୍ କର୍ଣ୍ଣାଟକର କୁଣ୍ଡାଗୋଲ୍ ଓ ଚିଞ୍ଚୋଲି ବିଧାନସଭା ଆସନ ଉପନିର୍ବାଚନରେ ଆସନ୍ତା ରବିବାର ଦିନ ଭୋଟ୍ଗ୍ରହଣ ହେବ ପୌରପାଳିକା ପ୍ରଶାସନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ସିଏସ୍ ଶିବାଲୀଙ୍କ ବିୟୋଗ ଘଟିବାରୁ କୁଶ୍ାଗୋଲ୍ ଆସନ ଖାଲି ପଡ଼ିଥିଲାବେଳେ କଂଗ୍ରେସ ବିଧାୟକ ଉମେଶ ଯାଦବ ବିଜେପି ଟିକେଟ୍ରୁ ଲୋକସଭା ପାଇଁ ପ୍ରାର୍ଥୀ ହେବା ଲାଗି ଚିଞ୍ଚୋଲି ଆସନରୁ ଇଞ୍ଜଫା ଦେବାରୁ ସେଠାରେ ଉପନିର୍ବାଚନ କରାଯାଉଛି ଉମେଶ ଯାଦବ କାଲ୍ବୁର୍ଗୀ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ମଲ୍ଟିକାର୍ଜୁନ ଖଡ୍ଗେଙ୍କ ବିରୁଦ୍ଧରେ ନିର୍ବାଚନ ଲଢୁଛନ୍ତି

ସଂଘର୍ଷରେ କଣେ ଯବାନ ଶହୀଦ୍ ହୋଇଛନ୍ତି ଓ ଆଉ ଜଣେ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି ଦୂଇ ଜଣ ଯବାନ ଓ ଜଣେ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି ପ୍ରଲିସ୍ ଡିକି କହିଛନ୍ତି ମୃତ ସନ୍ତାସବାଦୀଙ୍କ ମଧ୍ୟରେ ଦୁଇ ଜଶ ସ୍ଥାନୀୟ ସନ୍ତାସବାଦୀ ଥିବାବେଳେ ଆଉ ଜଣେ ପାକିସ୍ତାନର ନାଗରିକ ବୋଲି ଜଣାପଡ଼ିଛି ପୁଲ୍ୱାମା ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନ୍ଧ୍ୟ ଆଇନ୍ ଲାଗୁ କରାଯାଇଛି ପୁଲ୍ୱାମା ଓ ଏହାର ଆଖପାଖ ଅଞ୍ଚଳରେ ଇଷ୍ଟରନେଟ୍ ସେବାକୁ ମଧ୍ୟ ବନ୍ଦ୍ ରଖାଯାଇଛି

କଷ୍ଟିସ୍ ଇନ୍ଦିରା ବାନାର୍ଜୀ ଓ ସଞ୍ଜିବୀ ଖାନ୍ନାଙ୍କୁ ନେଇ ଗଠିତ ଅବସରକାଳୀନ ଖଖ୍ତପୀଠ କ୍ରଲାଇ ପହିଲା ସୁଦ୍ଧା ଜବାବ୍ ଦେବାକୁ ସେମାନଙ୍କ କହିଛନ୍ତି

ଲୋକପାଳ ଚେୟାରମ୍ୟାନ୍ ପିନାକୀ ଚନ୍ଦ୍ର ଘୋଷ ଆଜି ନ୍ତଆଦିଲ୍ଲୀରେ ଲୋକପାଳର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହାର ଶ୍ରଭାରମ୍ଭ କରିଛନ୍ତି ଏହି ଓ୍ବେବ୍ସାଇଟ୍ରେ ଲୋକପାଳର କାର୍ଯ୍ୟଶୈଳୀ ଓ କାର୍ଯ୍ୟ ସମ୍ପାଦନା ସମ୍ଭନ୍ଧୀୟ ସମସ୍ତ ମୌଳିକ ତଥ୍ୟ ଉପଲହ୍ଧ ହେବ ଏଚ୍ଏମ୍ ଆସାମ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଗୌହାଟୀ ବୋମା ବିସ୍ଫୋରଣ ଘଟଣା ବିଷୟରେ ଆସାମ ମ୍ରଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ଙ୍କ ସହ କଥାବାର୍ଭା କରିଛନ୍ତି

ଶ୍ରୀ ସୋନୋୱାଲ୍ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ପରିସ୍ଥିତି ସଂକ୍ରାନ୍ତରେ ଅବଗତ କରାଇଛନ୍ତି